ଏଥିରେ ମୁଖ୍ୟମନ୍ତୀ ତାଙ୍କ ଅଧୀନରେ ଥିବା ପୂର୍ଭ ଓ କଳସମ୍ମଦ ବିଭାଗର ଦାୟିତ୍ ଛାଡ଼ିଛନ୍ତି

ମନ୍ତ ଅନନ୍ତ ଦାସଙ୍କୁ ଉଚଶିକ୍ଷା ସହ ଶିକ୍ବ ବିଭାଗ ସ୍ୱାସ୍ଥ୍ୟମନ୍ତୀ ପ୍ରତାପ ଜେନାଙ୍କୁ ସ୍ ଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱ ଦିଆଯାଇଛି

ଖୁବ୍ କମ୍ ସମୟ ମଧ୍ଧରେ ଏହି ସଫଳତା ହାସଲ ହୋଇପାରିଛି ବୋଲି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କହିଛନ୍ତି

ଜଙ୍ଗଲ ସ୍ବରକ୍ଷା ଓ ବିକାଶ ଦିଗରେ ସ୍ଥାନୀୟ ଅଅଳର ଲୋକଙ୍କର ଗୁରୁତ୍ୱପୂର୍ଷ୍ ଅବଦାନ ରହିଛି

ଏଥିମଧ୍ଧରୁ ଗୋଟିଏର ନିର୍ମାଣ କାମ ଆର ହୋଇଥିବାବେଳେ ଅନ୍ୟଟିର ଜମି ଅଧିଗ୍ରହଶ ଚାଲିଛି

ଏଥିରେ ପିଲାଙ୍କ ପାଠପମା ସାଙ୍ଗକୁ କ୍ରୀଡ଼ାପାଇଁ ବ୍ୟବସ୍ରା ରହିବ

ପାସ୍ପୋର୍ଟ ପାଇଁ ଲୋକଙ୍ଙୁ ଭୁବନେଶ୍ୱରକୁ ଆଉ ଯିବାକୁ ପଡ଼ିବ ନାହିଁ ବୋଲି କହିଥିଲେ

ବିଲୁପ୍ତ ପ୍ରାୟ ଗଣ୍ଡା ଓ ଗୟଳର ମଧ ସଂରକ୍ଷଣ ଓ ସଂଖ୍ୟା ବୃଦ୍ଧିପାଇଁ ସମସ୍ତ ପଦକ୍ଷେପ ଗ୍ରହଶ କରାଯାଉଥିବାର ସେ କହିଛନ୍ତି

ଶେଷରେ ଶହେରୁ ଉର୍ଦ୍ଦ ଛାତ୍ରଛାତ୍ରୀ ନିକଟସ୍ଥ ନୂଆଗୁଡ଼ା ଓ ଗଣ୍ଡିଆଗୁଡ଼ା ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ସହ ଜନସାଧାରଣଙ୍କ ମଧ୍ଧରେ ସଚେତନତାର ବାର୍ଭା ପ୍ରଚାର କରିଥିଲେ

ଏହି ଠକେଇରେ ସାମିଲ୍ ଥିବା ଅଭିଯୋଗରେ ବିଷୁବ୍ରତ ମିଶ୍ରଙ୍କୁ ଗିରଫ କରାଯାଇଛି

ଗିରଫ ହୋଇଥିବା ଏହି ର୍ୟାକେଟ୍ର ମୁଖ୍ୟ କରଣ ଶର୍ମା ଦିଲ୍ଲୀ ବାସିନ୍ଦା ପୁଲିସ୍ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି